ଜଳସ୍ତର ହ୍ରାସ ପାଉଥିଲେ ମଧ୍ଧ ବିପଦ ସଙ୍କେତ ଉପରେ ଏହା ପ୍ରବାହିତ ହେଉଛି

ଅନ୍ୟପକ୍ଷରେ ମହାନଦୀରେ ବନ୍ୟାଜଳ ବୁଦ୍ଧି ପାଉଥିବାରୁ କଟକ ଜିଲ୍ଲାର ବାଙି ଅଅଳରେ ରାସ୍ତାରେ ପାଶି ଜମିରହି ଯୋଗାଯୋଗ ବିଛିନ୍ନ ହୋଇଛି

ସୁବର୍ଷପୁରରୁ ବୀରମହାରାଜପୁର ଏବଂ ବୀରମହାରାଜପୁରରୁ ରେଢ଼ାଖୋଲ ଆଠମଲ୍କିକ୍ ଓ ବୌଦ ଅଞଳକୁ ଗମନାଗମନ ବିଚ୍ଛିନୁ ହୋଇପଡ଼ିଛି

ସେହିଭଳି ରାକ୍ୟପାଳ ପ୍ରଫେସର ଗଣେଶଣୀ ଲାଲ ଓଡ଼ିଶା କେନ୍ଦୀୟ ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ ଭାବେ ତାଙ୍କର ଭିଡ଼ିଓ ମାଧ୍ଧମରେ ଶୁଭେଛା ବାର୍ଭା ଜଣାଇଥିଲେ

ଏହି ଅବସରରେ ସେ ଜିଲ୍ଲାର ପୁଲିସ କୋରନା ଯୋଦ୍ଧାମାନଙ୍କ ସହ ମତ ବିନିମୟ କରି ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାରେ ମାଓ ସ୍ଥିତି ଓ ମାଓ ଦମନ ନେଇ ଆଲୋଚନା କରିଛନ୍ତି

ଏହି ଅବସରରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି